ଏହି ଅବସରେ ସିଭିଲ ସୋସାଇଟିର ସଦସ୍ୟମାନେ ପ୍ରବାସୀ ଓଡ଼ିଆଙ୍କ ଫେରିବା ସେମାନଙ୍କ ସଙ୍ଗରୋଧ ଓ ଜୀବିକା ପ୍ରସଙ୍ଗ ଉଠାଇଥିଲେ ମନରେଗା ନିୟମରେ ସୁଧାର ଚାଷ ସମସ୍ୟା କୃଷି ଉତ୍ତାଦନର ବିପଣନ ଜଙ୍ଗଲଜାତ ଦ୍ରବ୍ୟ ବିପଣନ ଆଦି ବିଷୟ ମଧ୍ଧ ଆଲୋଚନାରେ ସ୍ଚାନ ପାଇଥିଲା